ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ନବଭାରତର ଯୁବପିଢ଼ି ପ୍ରତିକୂଳ ପରିସ୍ଥିତିରେ ଅଧିକ ଉତ୍ସାହର ସହ ଲଢ଼ିବାକୁ ଯଥେଷ୍ଟ ସକ୍ଷମ ଶିକ୍ଷା ଦେଶର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଆସାମର ତେଜପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଭିଡ଼ିଓ କନଫରେନ୍ନିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ନୃଆ ଶିକ୍ଷାନୀତିରେ ନୂଆ ଜ୍ଞାନକୌଶଳ ବିବିଧ ପାଠ୍ୟକ୍ରମ ଓ ଦକ୍ଷତା ବିକାଶ ଭଳି ବିଷୟ ଉପରେ ଅଧିକ ଆଲୋକପାତ କରାଯାଇଛି ତେଜପୁର ବିଶ୍ୱବିଦ୍ୟାଳୟ ନୂଆ ଶିକ୍ଷାନୀତିର ଲକ୍ଷ୍ୟ ହାସଲ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ଦେଶର ଯୁବ ସମାଜ ସାହସ ଓ ଦୃଢ଼ ମନୋବଳ ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇ କୋବିଡ୍ ନାଇଷ୍ଟିନ୍ର ମୁକାବିଲାରେ ସେମାନଙ୍କର ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଅନେକ ପ୍ରତିବନ୍ଧକ ଓ ସମ୍ଭଳର ଅଭାବ ସତ୍ତ୍ୱେ ଭାରତ କୋବିଡ୍ ନାଇଷ୍ଟିନ୍ ଭଳି ଏକ ବିଶ୍ୱବ୍ୟାପୀ ସଂକ୍ରମଣର ମୁକାବିଲା କରିପାରିଛି ଭାରତ କୋବିଡ୍ ନାଇଷ୍ଟିନ୍କୁ ବ୍ୟାପିବାକୁ ଦେଇନାହିଁ ଓ ଦେଶରେ ଏକ ମଜବୁତ୍ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚା ସ୍ଥାପନ କରିପାରିଛି ଏହି ସବୁ କାର୍ଯ୍ୟ ମେକ୍ ଇନ୍ ଇଣ୍ଡିଆ ମିଶନ୍ ଅନୁସାରେ କରାଯାଇଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ଶହ ଶହ ସଂଖ୍ୟାରେ ମାସ୍କ୍ ଓ ସାନିଟାଇଜର୍ ଉତ୍ପାଦନ ଠାରୁ ଆରମ୍ଭ କରି କରୋନା ପ୍ରତିଷେଧକ ଉତ୍ପାଦନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ଭାରତର ଜନସାଧାରଣ ଅହରହ କାର୍ଯ୍ୟ କରିଛନ୍ତି ଓ କରୋନା ବିପକ୍ଷରେ ସଂଗ୍ରାମ ଚଳାଇଛନ୍ତି ଭାରତ ଯେଭଳି ଭାବେ କୋବିଡ୍ ନାଇଷ୍ଟିନ୍ର ମୁକାବିଲା କରିଛି ସେଥିରୁ ଦୂଢ଼ ସଂକଳ୍ପ ଓ କାର୍ଯ୍ୟ ଦକ୍ଷତା ଦ୍ୱାରା ସମ୍ଭଳର କୌଣସି ଅଭାବ ରହେ ନାହିଁ ବୋଲି ପ୍ରମାଣିତ ହୋଇଛି

ଦେଶର ସ୍ୱାଧୀନତା ସଂଗ୍ରାମରେ ଆସାମର ଅବଦାନକୁ ଆମେ କେବେ ଭୁଲି ପାରିବା ନାହିଁ ଅନେକ ଲୋକ ସେମାନଙ୍କର ଜୀବନ ଓ ଯୁବାବସ୍ଥାକୁ ବଳି ଦେଇ ସ୍ୱାଧୀନତା ଭଳି ଦୁର୍ଲ୍ଲଭ ଜିନିଷ ଆମ ପାଇଁ ଆଣିଦେଇଛନ୍ତି ନବଭାରତ ଓ ଆତ୍ମନିର୍ଭର ଭାରତ ପାଇଁ ଜୀଇଁବାକୁ ସେ ଯୁବ ସମାଜକୁ ଆହ୍ପାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆତ୍ମ ନିର୍ଭର ଭାରତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଶରେ ପରିଣତ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ସମସ୍ୟାର ସମାଧାନ ପାଇଁ ପରୀକ୍ଷା କରିବାକୁ କେବେ ଭୟଭିତ ହୋଇନାହିଁ ବିଶ୍ୱର ସର୍ବବୃହତ ବ୍ୟାଙ୍କ୍ ମିଶ୍ରଣ ଅଭିଯାନ ଭାରତରେ ଚାଲିଛି ବିଶ୍ୱର ସର୍ବବୃହତ ଶୌଚାଳୟ ନିର୍ମାଣ ବାସଗୃହ ଯୋଗାଣ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ସର୍ବୋପରି ପ୍ରତିଷେଧକ ଟିକାକରଣ ଅଭିଯାନ ମଧ୍ୟ ଭାରତରେ ଚାଲିଛି ସେ କହିଛନ୍ତି ବିଦ୍ୟାର୍ଥୀମାନେ ଶିକ୍ଷା ଗ୍ରହଣ କର୍ଚ୍ଛନ୍ତି ଓ ଜ୍ଞାନ ଦେଶର ପ୍ରଗତିରେ ସହାୟକ ହେବ

ସେ କହିଛନ୍ତି ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସହଜରେ ଉପଲବ୍ଧ ବୈଷୟିକଜ୍ଞାନର ଉଭାବନ ଦିଗରେ କାର୍ଯ୍ୟ କରିଛି ଏହା ଗୌହାଟୀ ସମେତ ଅନେକ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ସାହାଯ୍ୟ କରିଛି ନୂଆ ନୂଆ ଚିନ୍ତାଧାରା ସ୍ଥାନୀୟ ସମସ୍ୟା ଗୁଡ଼ିକର ଦୂରୀକରଣରେ ସାହାଯ୍ୟ କରୁଛି ଓ ବିକାଶ ପାଇଁ ନୂଆ ନୂଆ ପଥ ଦେଖାଉଛି ଏଗୁଡ଼ିକ 'ହର୍ ଘର କଳ ମିଶନ୍'କୁ ଆହୁରି ଅଧିକ ସକ୍ରିୟ କରିପାରିଛି ସେ କହିଛନ୍ତି କେନ୍ଦ୍ର ସରକାର ସମଗ୍ର ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ ଉତ୍ତର ପୂର୍ବାଞ୍ଚଳର ବିକାଶ ମାଧ୍ୟମରେ ସେହି ଅଞ୍ଚଳର ଯୁବସମାଜ ପାଇଁ ନୂଆ ନୂଆ ସୁଯୋଗମାନ ସୃଷ୍ଟି କରାଯାଇ ପାରିବ ଭାରତୀୟ କ୍ରିକେଟ୍ ଦଳର ଅଷ୍ଟ୍ରେଲିଆ ଗସ୍ତ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ଯୁବ ଖେଳାଳିମାନଙ୍କ ସମ୍ମୁଖରେ ଯଦିଓ ବହୁତ ବଡ଼ ଚ୍ୟାଲେଞ୍ଜ୍ ଥିଲା ସେମାନଙ୍କର ଦୂଢ଼ ମନୋବଳ ଭାରତୀୟ ଟିମ୍କୁ ସଫଳତାର ସ୍ୱାଦ ଚଖାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ର ଅଷ୍ଟ୍ରେଲିଆ ଗସ୍ତ ଏକ ମୂଲ୍ୟବାନ ଶିକ୍ଷା ଦେଇଛି ତାହା ହେଉଛି ଜୀବନରେ ଚ୍ୟାଲେଞ୍ଜ ଗୁଡ଼ିକର ସମ୍ମୁଖୀନ ହେବାକୁ କେବେ ଭୟଭୀତ ହେବା ଉଚିତ୍ ନୁହେଁ ପ୍ରଧାନମନ୍ତ୍ରୀ କହିଛନ୍ତି ନୂଆ ଜ୍ଞାନକୌଶଳ ଦେଶର ବିକାଶରେ ସାହାଯ୍ୟ କରିଛି ଆଗକୁ ସମସ୍ତ ବିଶ୍ୱବିଦ୍ୟାଳୟ ଭର୍ଚୁଆଲ୍ ମାଧ୍ୟମରେ କାର୍ଯ୍ୟ କରିବେ ଏବଂ ବିଶ୍ୱର ବିଦ୍ୟାର୍ଥୀ ଓ ଶିକ୍ଷକମାନେ ଯେକୌଣସି ସ୍ଥାନରୁ ଶିକ୍ଷାଗ୍ରହଣ ଓ ଶିକ୍ଷାଦାନ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପିଏମ୍ ଭ୍ୟାକ୍ସିନେସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦେଶରେ ଆରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ଭାରତକୁ ଆତ୍ମ ନିର୍ଭର କରୁଛି ପ୍ରଧାନମନ୍ତ୍ରୀ ବାରାଣସୀର କୋବିଡ୍ ପ୍ରତିଷେଧକ ନେଇଥିବା ବ୍ୟକ୍ତି ଓ ପ୍ରତିଷେଧକ ଦେଇଥିବା କର୍ମୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବାର୍ତ୍ତାଳାପ ସମୟରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ପ୍ରତିଷେଧକ ନେଇଥିବା ବ୍ୟକ୍ତି ଓ ପ୍ରତିଷେଧକ ଦେଇଥିବା କର୍ମୀମାନଙ୍କୁ ଧନ୍ୟବାଦ ଜଣାଇ ଏହା ଦେଶର ଜନସାଧାରଣଙ୍କ ମନରେ ପ୍ରତିଷେଧକ କାର୍ଯ୍ୟକ୍ରମ ପ୍ରତି ବିଶ୍ୱାସ ବୃଦ୍ଧି କରିଛି ବୋଲି କହିଛନ୍ତି ସେ କହିଛନ୍ତି କୋବିଡ୍ ସ୍ୱଚ୍ଛାସେବୀମାନେ ସଂକ୍ରମଣ ସମୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିଷେଧକ ଟିକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀମାନେ ପ୍ରତିଷେଧକ ଗ୍ରହଣ କରି ଏକ ନିର୍ଣ୍ଣାୟକ ପଦକ୍ଷେପ ନେଇଛନ୍ତି ସେ କହିଛନ୍ତି ସ୍ୱାସ୍ଥ୍ୟ କର୍ମୀମାନେ ପ୍ରଥମେ ପ୍ରତିଷେଧକ ନେବା ଅତ୍ୟନ୍ତ ଜରୁରି କାରଣ ଏହାଦ୍ୱାରା ସେମାନେ ନିର୍ଭିକ ଭାବେ କାର୍ଯ୍ୟ କରିପାରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିଷେଧକ ଗୁଡ଼ିକର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ ଏକ ରାଜନୈତିକ ନିଷ୍ପଭି ନୁହେଁ ଦେଶର ବୈଜ୍ଞାନିକ ଓ ଡାକ୍ତରମାନଙ୍କ ସହ ଅନେକ ପର୍ଯ୍ୟାୟର କଥାବାର୍ତ୍ତା ପରେ ଏହି ନିଷ୍ପଭି ନିଆଯାଇଛି ପ୍ରତିଷେଧକକୁ ନେଇ ମନରେ କୌଣସି ଭୟ ନ ଆଣିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପାଳି ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ପ୍ରତିଷେଧକ ନେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବାର୍ତ୍ତାଳାପ ସମୟରେ ପ୍ରତିଷେଧକ ନେଇଥିବା ଅନେକ ବ୍ୟକ୍ତି ସେମାନେ କୌଣସି ଅସୁବିଧା ଅନୁଭବ କରୁନଥିବା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ପୂର୍ବରୁ ପ୍ରଧାନମନ୍ତ୍ରୀ କିିି ଟ୍ୱିଟ୍ ବାର୍ତ୍ତାରେ ପ୍ରତିଷେଧକ ନେଇଥିବା ବ୍ୟକ୍ତିମାନଙ୍କ ସହ ସିଧାସଳଖ କଥାବାର୍ତ୍ତା ମାଧ୍ୟମରେ ସେମାନଙ୍କ ଅଭିଜ୍ଞତା ବିଷୟରେ ଜାଣିବାର ସୁଯୋଗ ମିଳିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରେ କୁହାଯାଇଛି ଶ୍ରୀ ମୋଦୀଙ୍କର ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରାଣସୀର ଟିକା ନେଇଥିବା ବ୍ୟକ୍ତିମାନଙ୍କ ସହ ତାଙ୍କର ବାର୍ତ୍ତାଳାପ ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶର ବୈଜ୍ଞାନିକ ରାଜନୈତିକ ନେତା ଅଫିସର୍ ଓ ଅନ୍ୟମାନଙ୍କ ସହ ପୁଙ୍ଗାନୁପୁଙ୍ଗ ଆଲୋଚନା କରିଥିଲେ ବିଶ୍ୱର ସର୍ବବୃହତ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଏଭଳି ବାର୍ତ୍ତାଳାପ କରୁଛନ୍ତି

ଭାରତଦ୍ୱାରା ବିଭିନ୍ନ ଦେଶକୁ ପ୍ରତିଷେଧକ ଯୋଗାଣ କାର୍ଯ୍ୟକ୍ରମର ଅଶସ୍ୱରୂପ ଏହି ପ୍ରତିଷେଧକଗୁଡ଼ିକୁ ଦାନ କରାଯାଉଛି

ଏହି ପ୍ରତିଷେଧକଗୁଡ଼ିକୁ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଉତ୍ପାଦନ କରାଯାଇଛି 'ଭାକ୍ସିନ୍ ମୈତ୍ରୀ' ଅଭିଯାନ ଅଧୀନରେ ଏହି ପ୍ରତିଷେଧକ ପ୍ରଦାନରୁ ଭାରତ ସେସେଲ୍ସ୍ର ଏକ ନିର୍ଭରଯୋଗ୍ୟ ଭାଗିଦାର ପଡ଼ୋଶୀ ରାଷ୍ଟ୍ର ଭାବେ ନିଜକୁ ସାବ୍ୟସ୍ତ କରିଛି ଏଥିରେ ଭାରତ ଓ ସେସେଲ୍ସ୍ ମଧ୍ୟରେ ଘନିଷ୍ଠ ସମ୍ପର୍କର ପ୍ରମାଣ ମିଳିଛି